ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି

କେରଳରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପ୍ରଚାର ଜୋରସୋରରେ ଆରମ୍ଭ କରିଦେଇଛନ୍ତି

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି ଆସନ୍ତାକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ

ପଣ୍ଟିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯାଉଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ପ୍ରଚାର ପ୍ରର୍ଷମାତ୍ରାରେ ଆଗେଇ ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ପୁରୁଲିଆର ଭାଙ୍ଗଡ଼ା ଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗର୍ବେଟା କେଶିୟାରୀ ଓ ଖଡଗପୁର ଠାରେ ତିନୋଟି ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ସଂଯୁକ୍ତ ମୋର୍ଚ୍ଚାର ନେତାମାନେ ପୂର୍ବ ମେଦିନୀପୁର ଠାରେ ନିର୍ବାଚନ ସଭାମାନ କରିଛନ୍ତି ସେଠାରେ ସିପିଆଇଏମ୍ ରାଜ୍ୟ ସ୍ତରୀୟ ସମ୍ପାଦକ ସ୍ୱର୍ଯ୍ୟକାନ୍ତ ମିଶ୍ର ଓ ଆଇଏସ୍ଏଫ୍ ନେତା ଆବାସ୍ ସିଦ୍ଦିକି ଉଦ୍ବୋଧନ ଦେଇଛନ୍ତି

କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ତାଲିକା ଚୂଡ଼ାନ୍ତ ହୋଇଛି ଦଳର ସାଧାରଣ ସଚିବ ଅରୁଣ ସିଂହ କହିଛନ୍ତି ଏହି ତାଲିକାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବର୍ତ୍ତମାନ ଓ ପୂର୍ବତନ ବିଧାୟକ ସାଂସଦ ବୁଦ୍ଧିଜୀବୀ ଓ କଳାକାରମାନଙ୍କ ନାମ ରହିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ଉପସଭାପତି ମୁକୁଲ ରାୟ କ୍ରିଷ୍ଣାଙ୍ଗର ଉତ୍ତର ଆସନରୁ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ରାଜ୍ୟ ବିକ୍ଷେପି ସଭାପତି ରାହୁଲ୍ ସିହ୍ନା ହ୍ରାବ୍ରା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୈଜ୍ଞାନିକ ଗୋବର୍ଦ୍ଧନ ଦାସ ପୂର୍ବସ୍ଥଳୀ ଉତ୍ତର ଆସନରୁ ଓ ଫୁଟ୍ବଲ୍ ଖେଳାଳୀ କଲ୍ୟାଣ ଚୌବେ ମାନିକ୍ଟୋଲା ଆସନରୁ ନିର୍ବାଚନ ଲଢ଼ିବେ ସାଂସଦ ଜଗନ୍ନାଥ ସରକାର ଶାନ୍ତିପୁରରୁ ଓ ପୂର୍ବତନ ବିଧାୟକ ବଙ୍କିମ ଚନ୍ଦ୍ର ଘୋଷ ଚାକଦହ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେହିଭଳି ଲୋକସଙ୍ଗୀତ କଣ୍ଠଶିଳ୍ପୀ ଅସିମ୍ ସରକାର ହରିନ୍ଘାଟ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ

ଏହାଦ୍ୱାରା ଭାରତୀୟ ବୀମା କମ୍ପାନୀଗୁଡ଼ିକରେ ବୈଦେଶିକ ପୁଞ୍ଜି ସୀମା ବୃଦ୍ଧି ପାଇବ

ଏହାଛଡ଼ା ବୀମା କମ୍ପାନୀଗୁଡ଼ିକର ମାଲିକାନା ଓ ଅନ୍ୟାନ୍ୟ କଟକଣା ସମ୍ବନ୍ଧୀୟ ଅନେକ ସଂଶୋଧନ ପ୍ରସ୍ତାବ ଏହି ବିଲ୍ରେ ରହିଛି

ସେ ସ୍ୱଷ୍ଟ କରିଛନ୍ତି ଏହି ସୀମା ବୂଦ୍ଧି ଯୋଗୁଁ ପ୍ରତ୍ୟେକ ବୀମା କମ୍ପାନୀଗୁଡ଼ିକର ପୁଞ୍ଜିନିବେଶ ସୀମା ସ୍ୱତଃ ବୃଦ୍ଧି ପାଇବ ନାହିଁ ଏଥିପାଇଁ କମ୍ପାନୀଗୁଡ଼ିକୁ ନିଷ୍ପତ୍ତି ନେବାକୁ ହେବ ତେବେ ବୈଦେଶିକ ପୁଞ୍ଜିନିବେଶ ବୃଦ୍ଧି ପାଇଲେ କମ୍ପାନୀଗୁଡ଼ିକ ପାଇଁ ପୁଞ୍ଜି ଆବଶ୍ୟକତା ସୁଗମ ହେବା ସହିତ ସେମାନେ ସମ୍ମୁଖୀନ ହେଉଥିବା ନଗଦ ଟଙ୍କା ଉପଲବ୍ଧତା ସମସ୍ୟା ହ୍ରାସ ପାଇବ ଏହାଛଡ଼ା ବୀମା କମ୍ପାନୀଗ୍ରଡ଼ିକ ଦେଶର ପ୍ରତ୍ୟେକ ସ୍ଥାନରେ ପହଞ୍ଚପାରିବା ସହିତ ସମସ୍ତଙ୍କ ବୀମା ଯୋଗାଇ ଦେବା ସହଜ ହେବ ଏକ ପ୍ରଶ୍ୱର ଉତ୍ତରେ ଶ୍ରୀମତୀ ସୀତାରମଣ କହିଥିଲେ କେନ୍ଦ୍ର ସରକାର ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାରବଦ୍ଧ ଓ ବୀମା କ୍ଷେତ୍ରଗୁଡ଼ିକରେ କାରି ରହିଥିବା ସଂରକ୍ଷଣ ବ୍ୟବସ୍ଥା ବଳବତ୍ତର ରହିବ ଆଇଆର୍ଡିଏ ସହ ବ୍ୟାପ ବିଚାର ବିମର୍ଶ ପରେ ଏହି ବିଲ୍କୁ ଉପସ୍ଥାପିତ କରାଯାଇଥିବା ସେ କହିଥିଲେ ତେବେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କ ବିବୃତ୍ତିକ୍ ବିରୋଧ କରି ବିରୋଧୀ କଂଗ୍ରେସ ଓ ଅନ୍ୟାନ୍ୟ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା

ପିଏମ୍ଏଫ୍ବିୱାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅନିଶ୍ଚିତ ପାଣିପାଗ ଜନିତ ଚାଷକାର୍ଯ୍ୟରେ ହେଉଥିବା କ୍ଷତିକୁ ହ୍ରାସ କରି ପରିଶ୍ରମୀ କୃଷକମାନଙ୍କର ଆର୍ଥିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସବୁବେଳେ ଗୁରୁତ୍ୱପୂର୍ଷ୍ଣ ଭୂମିକା ନିର୍ବାହ କରିଆସୁଛି ସେ କହିଛନ୍ତି ଏହି କୃଷକ ଅନୁକୁଳ ବୀମା ଯୋଜନାର ସୁବିଧା କୋଟି କୋଟି ଚାଷୀ ପାଇପାରୁଛନ୍ତି

ସେ କହିଛନ୍ତି ପ୍ରଦ୍ୟଷଣକାରୀ ଓ ଅଚଳ ପଡ଼ିଥିବା ଗାଡ଼ିଗୁଡ଼ିକୁ ଭାଙ୍ଗି ପର୍ଯ୍ୟାୟ ଭିତ୍ତିରେ ଅନ୍ୟ କାର୍ଯ୍ୟ ପାଇଁ ବ୍ୟବହାର କରିବା ଏହି ନୀତିର ମୂଳ ଲକ୍ଷ୍ୟ

ଇଣ୍ଡିଆ କୁଏତ୍ କ୍ରଏତ୍ର ବୈଦେଶିକ ମନ୍ତ୍ରୀ ଡକୁର ଅହମ୍ମଦ ନସିର୍ ଅଲ୍ ମହମ୍ମଦ ଅଲ୍ ସବା ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଡକ୍କର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଗତକାଲି ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ବିକାଶ ସମ୍ୟନ୍ଧୀୟ ଆଲୋଚନା ହୋଇଛି ଏହା ସହିତ ଦୁଇ ଦେଶ ମଧ୍ୟରେ ପାରମ୍ପରିକ ସମ୍ପର୍କ ଓ ବନ୍ଧୁତ୍ୱର ବିକାଶ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ଡକ୍ଟର ଅମହମ୍ମଦ ନସିର ଦୁଇଦିନିଆ ଭାରତ ଗସ୍ତରେ ଅଛନ୍ତି ଡକ୍କର ନସିର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କୁଏତ୍ର ପ୍ରଧାନମନ୍ତ୍ରୀଙ୍କ ଏକ ଚିଠି ଡକ୍ଟର ଜୟଶଙ୍କରଙ୍କୁ ଗତକାଲି ପ୍ରଦାନ କରିଛନ୍ତି

କୁଏତ୍ ସରକାରଙ୍କ ନେତୃତ୍ୱରେ ସେଠାରେ ଥିବା ବହୁସଂଖ୍ୟକ ଭାରତୀୟଙ୍କୁ କୋଭିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଦିଆଯିବା ସହ ସେମାନଙ୍କର ଦାୟିତ୍ୱ ନିଆଯାଉଥିବାରୁ ଡକ୍କର ଜୟଶଙ୍କର କୁଏତ୍କୁ ଧନ୍ୟବାଦ ଜଣାଇଛନ୍ତି ଖୁବ୍ ଶୀଘ୍ର ଭାରତରୁ କୁଏତ୍କୁ ବିମାନ ଚଳାଚଳ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି କୁଏତ୍ରେ କୋଭିଡ୍ ନାଇଷ୍ଟିନ୍ ମୁକାବିଲାରେ ଭାରତ ତା'ର ସହଯୋଗ ଜାରି ରଖିବ ବୋଲି ଡକୁର ଜୟଶଙ୍କର କହିଛନ୍ତି ଡକ୍ଟର ଜୟଶଙ୍କର ଭାରତରେ ଅଧିକ ପୁଞ୍ଜିନିବେଶ ପାଇଁ କୁଏତ୍କୁ ଆହ୍ୱାନ କରିଛନ୍ତି

ଆସନ୍ତାକାଲି ସିରିଜ୍ର ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହେବ